ଏହି ମିଶନ ସଂପ୍ରର୍ଣ୍ଣ ହେବା ସହ ଚନ୍ଦ୍ରପୃଷ୍ଠରେ ଧୀରେ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହେବ

ତେବେ ଆଜି ଏହି ଦିନର ଉପାଦେୟତାକୁ ଲକ୍ଷ୍ୟ କରି ଭୁବନେଶ୍ୱରସ୍ଥିତ କିଟ୍ ପରିସରରେ ଏକ ସ୍ୱତନ୍ତ କାର୍ଯ୍ୟକ୍ରମ ଅନୁଷିତ ହେଉଛି

ସେହିଭଳି ରାକ୍ୟ କୂଷିମନ୍ତୀ ଅରୁଣ କୁମାର ସାହୁ ଭୁବନେଶ୍ୱର ସାଂସଦ ଅପରାଜିତା ଷତ୍ଙଗୀ ଓ ଅନ୍ୟାନ୍ୟ ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିବା ଜଣାପଡିଛି

ସିବିଡିଟିର ତଥ୍ୟ ଅନୁଯାୟୀ ଆୟକର ରିଟର୍ଣ୍ଣ ଦାଖଲର ଶେଷଦିନରେ ରେକର୍ଡ ପରିମାଣର ଇ ଫାଇଲିଂ ହୋଇଛି

ଚଳିତବର୍ଷ ବିଜେଡ଼ି ଅଫ୍ଲାଇନ୍ ସହ ଅନ୍ଲାଇନ୍ରେ ମଧ ସଭ୍ୟ ସଂଗ୍ରହ କରିବ

ଚଳିତଥର ପ୍ରଥମକରି ଦଳ ପକ୍ଷରୁ ସଭ୍ୟ ସଂଗ୍ରହରେ ଆଧାରକାର୍ଡକୁ ଯୋଡ଼ାଯାଉଛି

ରାକ୍ୟର ବିଭିନ୍ ଶିକ୍ଷାନୁଷ୍ଠାନ ଏବଂ ସହରରେ ଏଥିପାଇଁ ସାକସଜା କରାଯାଇଛି କେତେକ ସ୍ଚାନରେ ଆକର୍ଷଣୀୟ ତୋରଣ ଏବଂ ରଙ୍ଗୀନ ଆଲୋକମାଳାରେ ମଣ୍ଡପଗୁଡ଼ିକୁ ମଧ୍ଧ ସଜିତ କରାଯାଇଛି

କେଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଧ ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ ଟ୍ୱିଟ୍ କରି କହିଛନ୍ତି ଭଗବାନ ଶ୍ରୀଗଣେଶ ସମସ୍ତଙ୍କ ଜୀବନରେ ସୁଖ ଓ ସଫଳତା ଭରିଦିଅନ୍ତୁ

ଦୂରଦୂରାନ୍ତରେ ରହୁଥିବା ପରିବାର ସ୍ୱଜନଙ୍କ ଆଗମନରେ ଗାଁ ଓ ସହର ପୁରିଉଠିଛି ସମ୍ୟଲପୁରର ଅଧିଷାତ୍ରୀ ଦେବୀ ମା' ସମଲେଇଙ୍କ ମନ୍ଦିରରେ ଆସନ୍ତାକାଲି ବିଶେଷ ପୂଜାର୍ଚ୍ଚନା କରାଯିବ ମା ସମଲେଶ୍ୱରୀଙ୍କ ନବାନ୍ ଲାଗି ଲଗୁ ଧାର୍ଯ୍ୟ କରାଯାଇଛି

ତେଣୁ ଟ୍ରାଫିକ ନିୟମ ଅନୁସାରେ ଗାଡ଼ି ଚଳାଇବାକୁ କମିଶନରେଟ୍ ପୁଲିସ ପକ୍ଷରୁ ଜନସାଧାରଶଙ୍କୁ ନିବେଦନ କରାଯାଇଛି

ବିଶେଷକରି ବାଇକ୍ଚାଳକମାନେ ଆଉ ପୂର୍ବଭଳି ବେଲଗାମ ଗାଡ଼ି ଚଳାଚଳ କରୁନଥିବା ଦେଖାଯାଇଛି